ରାଜ୍ୟସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଡିପି ନେତା ୱାଇ ଏସ୍ ଚୌଧୁରୀଙ୍କ ଆନ୍ଧ୍ରପ୍ରଦେଶର ବିଭାଜୀକରଣ ମନ୍ତବ୍ୟକୁ ବିରୋଧ କରି କେତେକ କଂଗ୍ରେସ ସଦସ୍ୟ ଗୂହର ମଧ୍ୟଭାଗକୁ ଚାଲିଆସି ହୋ ହଲ୍ଲା କରିଥିଲେ

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ସଦସ୍ୟମାନେ ଏହାକୁ ଦୂଢ଼ ବିରୋଧ କରିଥିଲେ ଏବଂ ଗୃହର ମଧ୍ୟଭାଗକୁ ଜେର୍ଜବରଦସ୍ତ ଚାଲିଆସିଥିଲେ ଗୃହର କାର୍ଯ୍ୟ ଆରମ୍ଭ ହେବାକ୍ଷଣି ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଶ୍ରୀ ଚୌଧୁରୀଙ୍କୁ କହିବା ଲାଗି ଅନୁମତି ଦେଇଥିଲେ ମନ୍ତ୍ରୀ ପରିଷଦରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିବା ଶ୍ରୀ ଚୌଧୁରୀଙ୍କ ଇସ୍ତଫା ଦେବାର କାରଣ ସମ୍ପର୍କରେ ଜାଶିବାକୁ ଚାହିଁଥିଲେ

ସେହିପରି ଲୋକସଭାରେ କାର୍ଯ୍ୟ ଅରମ୍ଭ ହେବାକ୍ଷଣି କଗେସ ନେତୃତ୍ୱବାଦୀ ବିରୋଧି ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଚାଲିଆସି ପାଟିତୁଣ୍ଡ କରିଥିଲେ ଏଆଇଏଡିଏମ୍କେ ଟିଏମ୍ସି ଟିଆର୍ଏସ୍ ୱାଇଏସ୍ଆର୍ କଗ୍ରେସ ଏବଂ ଏନ୍ଡିଏର ଅଂଶୀଦାର ତେଲୁଗୁଦେଶମ୍ ପାର୍ଟିର ସଦସ୍ୟମାନେ ସେମାନଙ୍କ ଦାବିକୁ ସମର୍ଥନ ଜଣାଇ ସ୍କୋଗାନମାନ ଦେଇଥିଲେ ପାଟିତୁଣ୍ଡ କାରି ରହିବାରୁ ବାଚସ୍ୱତି ସ୍କୁମିତ୍ର ମହାଜନ ଗୃହକୁ ପ୍ରଥମେ ମଧ୍ୟାହ୍ନ ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ପଯ୍ୟାୟରେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ

ପିଏନ୍ବିର ଅବସରପ୍ରାପ୍ତ କର୍ମଚାରୀ ଗୋକୁଲ୍ନାଥ ସେଟ୍ଟୀ ଏବଂ ବ୍ୟାଙ୍କ୍ ଶାଖାର ସିଙ୍ଗଲ୍ ୱିଶ୍ଡୋ କାଉଷ୍ଟର୍ ପରିଚାଳକ ମନୋଜ ଖରାତ୍ଙ୍କ ନାମରେ ସାନି ମାମଲାରେ ଏଫ୍ଆଇଆର୍ ଦିଆଯାଇଛି ମୋଦି ଚୋକ୍ସି ଠକେଇ ମାମଲାରେ ମଧ୍ୟ ଏହି ଦୁଇ ଜଣ ସିବିଆଇ ତଦନ୍ତ ପରିସରଭୂକ୍ତ ଅଛନ୍ତି ସିବିଆଇ ସମ୍ପୂକ୍ତ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ମଧ୍ୟ ମାମଲା ରୁଜ୍ଜ କରିଛି

ଉର୍ଜିତ୍ ପଟେଲ୍ ପିଏନ୍ବି ସ୍କାମ୍ ଭାରତୀୟ ରିକର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ୍ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ହେଉଥିବା ଠକେଇକୁ ପ୍ରତିହତ କରିବା ପାଇଁ ଆର୍ବିଆଇକୁ ଅଧିକ କ୍ଷମତା ପ୍ରଦାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି

ଏ କ୍ଷେତ୍ରରେ ଆର୍ବିଆଇର କ୍ଷମତା ମଧ୍ୟ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି

ଇଡି ସ୍ବତ୍ରରୁ ଜଣାପଡ଼ିଛି ଯେ ଏହି ଦୁଇଜଣ ଅପରାଧୀଙ୍କ ବିରୋଧରେ କୋର୍ଟ ପକ୍ଷରୁ କାରି କରାଯାଇଥିବା ଜାମିନ ବିହୀନ ଓ୍ୱାରେଷ୍କ୍ ଆଧାରରେ ଇଷ୍ଟରପୋଲ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ଇଡି ଇଷ୍ଟରପୋଲ୍ ମୁଖ୍ୟାଳୟ ଫ୍ରାନ୍ନର ଲିଅନ୍ଠାରେ ଏହି ପ୍ରସଙ୍ଗ ଉଠାଇବାକୁ ସିବିଆଇକୁ କହିଛି ଏହି ନୋଟିସ୍ ଜାରି ହେବା ପରେ ଅଭିଯୁକ୍ତଙ୍କୁ ବିଶ୍ୱର ଯେକୌଣସି ସ୍ଥାନରୁ ଇଣ୍ଟରପୋଲ୍ ଗିରଫ କରିବା ପରେ ତାକୁ ହେଫାଜତ୍କୁ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବାପାଇଁ ସମ୍ପୃକ୍ତ ଦେଶକୁ ସୂଚନା ପ୍ରଦାନ କରିଥାଏ ଚଳିତମାସ ମୁମ୍ଭାଇର ଏକ କୋର୍ଟ ଉଭୟ ଅପରାଧୀଙ୍କ ବିରୋଧରେ ଜାମିନ ବିହୀନ ପରୱାନା କ୍ଷାରି କରିଥିଲେ ଉଭୟଙ୍କୁ ଇଡି ପକ୍ଷରୁ ପୂର୍ବରୁ ସମନ୍ ଜାରି କରାଯାଇ ମୁମ୍ୟାଇଠାରେ ହାକିର୍ ହେବାପାଇଁ କୁହାଯାଇଥିବାବେଳେ ବ୍ୟାବସାୟିକ ବ୍ୟସ୍ତତା କାରଣର୍ ଉପସ୍ଥିତ ହୋଇପାର୍ ନାହାନ୍ତି ବୋଲି ସେମାନଙ୍କ ପକ୍ଷରୁ କୁହାଯାଇଛି

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଶ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଏ ସଂକ୍ରାନ୍ତ ଅଭିଯୋଗ ତାଙ୍କର ହସ୍ତଗତ ହୋଇଛି ଶିକ୍ଷା ବିଭାଗ ଅଧିକାରୀମାନେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସ୍ଚଚନା ଦେଇଛନ୍ତି

ଏହି ମାମଲାର ତଦନ୍ତ କରିବାକୁ କେନ୍ଦ୍ ସରକାରଙ୍କ ପକ୍ଷରୁ କରାଯାଇଥିବା ସୁପାରିଶ୍କୁ ଅନୁଧ୍ୟାନ କରିବା ପରେ ସିବିଆଇ ଏହି ନିଷ୍ପଭି ନେଇଛି

ଶ୍ରୀ ମୋଦି ଟ୍ୱିଟ୍ ଜରିଆରେ କହିଛନ୍ତି ଦେଶର ଅର୍ଥନୀତିରେ ଖାଉଟୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ ଆହୁରି କହିଛନ୍ତି ସରକାର କେବଳ ଖାଉଟୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଉ ନାହାନ୍ତି ଖାଉଟୀମାନଙ୍କ ସମୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ପ୍ରଧାନମନ୍ତ୍ରୀ ଟ୍ସିଟର୍ରେ ଏ ସମ୍ପର୍କିତ ଏକ ଭିଡ଼ିଓ ମେସେଜ୍କୁ ସେୟାର କରିଚ୍ଛନ୍ତି

ଗତରାତିରେ ପାକିସ୍ତାନର ବହିଷ୍କୃତ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ୍ଙ୍କ ବାସଭବନ ନିକଟବର୍ତ୍ତୀ ପୁଲିସ୍ ତନଖି ଫାଟକ ଉପରକୁ ଜଣେ ତାଲିବାନ ଆତ୍ମଘାତୀ ବୋମା ବିସ୍କୋରଣକାରୀ ବୋମା ନିକ୍ଷେପ କରିଥିଲେ ତାବ୍ଲିଘୀ ଜମାତ୍ ସମାବେଶକୁ ଦୃଷ୍ଟିରେ ରଖି ସ୍କରକ୍ଷା ଦୃଷ୍ଟିରୁ ସେଠାରେ ପୁଲିସ୍ ପୋଷ୍ଟ କରାଯାଇଥିଲା

ସ୍ୱର୍ଗତ ନେତ୍ରୀଙ୍କ ଚିତ୍ର ଥିବା ଦଳୀୟ ପତାକାକୁ ମଧ୍ୟ ସେ ଉନ୍ଜୋଚନ କରିଥିଲେ

ଅବସରକାଳୀନ ବୟସ ସୀମା ଅତିକ୍ମ କରିସାରିଥିଲେ ହେଁ ସେ ଏହି ପଦବୀରେ ରହିଥିବାର୍ ତାଙ୍କ ବହିଷ୍କାର କରାଯାଇଛି କ୍ରୁଡ଼ିସିଆଲ୍ କାଉନ୍ସିଲ୍ କହିଛି ପ୍ରଧାନ ବିଚାରପତିଙ୍କ ପରିଚୟ ପତ୍ର ଏବଂ ଶିକ୍ଷାଗତ ସାର୍ଟିଫିକେଟ୍ରେ ଦର୍ଶାଯାଇଥିବା ଜନ୍ନୁ ତାରିଖରେ ମେଳ ଖାଉ ନାହିଁ

ଚତ୍ରର୍ଥ ମାନ୍ୟତାପାପ୍ତ ସିନ୍ଧ୍ର ଥାଇଲ୍ୟାଣ୍ଡର ନିଚାଓଁ କିନ୍ଦାପୋଲ୍ଙ୍କୁ ଭେଟିବାର ଥିବାବେଳେ ତୃତୀୟ ସିଡ଼୍ରେ ଶ୍ରୀକାନ୍ଥ ଚୀନ୍ର ୟୁଜିଆଙ୍ଗ୍ ହଙ୍ଗ୍କୁ ଭେଟିବେ ଏଚ୍ଏସ୍ ପ୍ରଣୟ ଓ ଇଣ୍ଡୋନେସିଆର ଟମି ସୁଗିଆର୍ଟୋଙ୍କ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ